ଆଗକୁ ଆହରି ବଢ଼ିବ ଶୀତ

ସେ କହିଛନ୍ତି ଦେଶ ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ହୋଇଛି ଏବଂ ନିଜର କର୍ଉବ୍ୟ ସୁଚାରୁର୍ପେ ସମ୍ମାଦନ କରୁଛି

କେନ୍ଦ୍ ସରକାରଙ୍କ ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ଉନ ମନ୍ତଶାଳୟର ପରିବେଶୀୟ ମଞ୍ଚୁରୀ ନିମନ୍ତେ ଏହି ଜନଶୁଶାଶି ଆୟୋଜିତ ହୋଇଛି

ସେ ସଦର ବ୍ଲକ୍ରେ ବିଭିନ୍ତ ବୁଶାକାର ଗ୍ରାମ ମୁଶ୍ଚାଗଡ଼ ସାନମଶିଗାଁ ବଡ଼ମଶିଗାଁ ଓ ଭାଟିଗାଁ ପରିଦର୍ଶନ କରି ହସ୍ତତ୍ତ କାର୍ଯ୍ୟ ତଦାରଖ କରିଛନ୍ତି

ବୁଣାକାରମାନଙ୍କୁ ଆବଶ୍ୟକ ହେଉଥିବା ପ୍ରାକୃତିକ ରଙ୍ଗ ବ୍ୟବହାର ନେଇ ଦକ୍ଷତାଭିଭିକ ତାଲିମ ଶିବିର ଆୟୋଜନପାଇଁ ନିଷ୍ବଉି ନିଆଯାଇଛି ନବରଙ୍ଙପୁର ଜିଲ୍ଲାର ସ୍ୱାତନ୍ଦ୍ର୍ୟତା ବହନ କର୍ଥିବା ନବରଙ୍ଙୀ ଶାଢିର ନ୍ତନ ଡିଜାଇନ୍ର ପ୍ରସ୍ତି କାର୍ଯ୍ୟ ଶ୍ରୀ ଜୈନ ତଦାରଖ କରିଥିଲେ

ବିଏମ୍ସି ବିଡିଏ ଓ ବିଏସ୍ସିଏଲ୍ରେ କର୍ମଚାରୀମାନଙ୍କୁ ଏବେ ଶୁକ୍ରବାର ଦିନ ସାଇକଲରେ ଆସିବା ବାଧତାମୂଳକ କରାଯାଇଛି

ଭିଜିଲାନ୍ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ସମ୍ମଲପୁର ସୁନ୍ଦରଗଡ଼ ରାଉରକେଲା ଦେବଗଡ଼ ବଲାଙ୍ଗିର ଓ ଝାରସୁଗୁଡ଼ାର ଟିମ୍ ଏହି ଚଢାଉରେ ସାମିଲ୍ ହୋଇଛନ୍ତି ସହକାରୀ ଯନ୍ତୀ ଘୋଷାସ୍ପିତ ବାସଭବନ କୁଚିଶାସ୍ପିତ ବାସଭବନ ଓ ଶ୍ୱଶୁର ଘରେ ଯାଞ କରାଯାଇଛି

ମ୍ୟାଚ୍ପାଇଁ ଆୟୋଜନ ନେଇ ଡିଜି ସନ୍ତୁଷ ଥିବା ସେ କହିଛନ୍ତି

ଉତ୍ତରା ପବନ ସହ ଶୀତ ଲହରୀ ଜାରି ରହିବ ବୋଲି ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷର୍ ସ୍ଚନା ମିଳିଛି ବିଳମ୍ୟରେ ହେଲେ ମଧ୍ଧ ରାକ୍ୟରେ ଶୀତର ପ୍ରଭାବ ବଢ଼ିଥିବା ଦେଖିବାକୁ ମିଳିଛି

ଉତ୍ତର ପଣ୍କିମ ବାୟୁ ପ୍ରବାହ ଯୋଗୁଁ ଶୀତ ବଢ଼ିବ ବୋଲି ପାଶିପାଗ ବିଭାଗ ଅନୁମାନ କରିଛି

ଏହାସହ ଅନେକ ଜିଲ୍ଲାରେ ସକାଳ ଓ ରାତି ସମୟରେ ଘନକୁହୁଡ଼ି ମଧ୍ଧ ଦେଖାଯାଉଛି